ଜଗଜିତପୁର ପ୍ରକଳ୍ପ ସରକାରୀ ବେସରକାରୀ ଭାଗିଦାରୀରେ ନିର୍ମାଣ କରାଯାଇଛି

ସେ ଦୃଷ୍ଟିରୁ ଏହି କାରଖାନାଗୁଡ଼ିକର ନିର୍ମାଣ ଦ୍ୱାରା ଗଙ୍ଗାନଦୀକୁ ଅନେକ ମାତ୍ରାରେ ପ୍ରଦ୍ଷଣ ମୁକ୍ତ ରଖାଯାଇ ପାରିବ ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଗଙ୍ଗା ନଦୀ ଏହାର ଉପୂଭିସୁଳ ଉଉରାଖଣ୍ଡରୁ ସମୁଦ୍ରେ ପହଞ୍ଚିବା ପର୍ଯ୍ୟନ୍ତ ଦେଇଯାଉଥିବା ରାଜ୍ୟଗୁଡ଼ିକର ଲୋକମାନଙ୍କ ଜୀବନରେଖା ଭାବେ ବିବେଚିତ ହୋଇଆସ୍ରଛି ଦେଶର ମୋଟ୍ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କ ଦୈନନ୍ଦିନ ଜୀବିକା ନିର୍ବାହନ ସହ ଗଙ୍ଗାନଦୀ କଡ଼ିତ ଥିବାରୁ ଏହାକୁ ପ୍ରଦୂଷଣମୁକ୍ତ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ସରକାର ନ୍ନଆ ଚିନ୍ତାଧାରା ଓ ଆଭିମୁଖ୍ୟ ସହ ଅଗ୍ରସର ହେଉଛନ୍ତି ଓ ନମାମୀ ଗଙ୍ଗେ ମିଶନକୁ କେବଳ ଗଙ୍ଗାନଦୀକୁ ପ୍ରଦୃଷଣମୁକ୍ତ କରିବା ମଧ୍ୟରେ ସୀମିତ ନ ରଖି ଏହାକୁ ଦେଶର ସର୍ବବୃହତ ନଦୀ ସଂରକ୍ଷଣ କାର୍ଯ୍ୟକ୍ରମରେ ର୍ ପାନ୍ତରିତ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତିଗଙ୍ଗାନଦୀକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବହୁସଂଖ୍ୟାରେ ନର୍ଦ୍ଦମା ଜଳ ପରିଷ୍କାର କାରଖାନା ସ୍ଥାପନ କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ଜଳଶକ୍ତି ମନ୍ତ୍ରଣାଳୟ ଦେଶର ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମିଶନ ଭିତ୍ତିରେ କାର୍ଯ୍ୟ କରୁଛି ଏଥିପାଇଁ ଜଳଜୀବନ ମିଶନ କାର୍ଯ୍ୟକାରୀ କରାଯାଉଛି

ସେ କହିଛନ୍ତି କୁଷକ ଶ୍ରମିକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଅଣାଯାଇଥିବା ବଡ଼ବଡ଼ ସଂସ୍କାରମୂଳକ ପଦକ୍ଷେପରୁ ସେମାନଙ୍କ ସମେତ ଦେଶର ମହିଳା ଓ ଯୁବପିଢ଼ି ମଧ୍ୟ ଉପକୃତ ହୋଇଛନ୍ତି କୃଷି ଓ ଶ୍ରମ କ୍ଷେତ୍ରରେ ଅଶାଯାଇଥିବା ସଂସ୍କାର ବିରୁଦ୍ଧରେ ବିରୋଧୀଦଳମାନେ ଆନ୍ଦୋଳନ କରୁଥିବାରୁ ତାହାର ସେ ସମାଲୋଚନା କରିଛନ୍ତି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଗୁଡ଼ିକର ତୀବ୍ର ସମାଲୋଚନା କରି ସେମାନଙ୍କର ରାଜନୀତି କେବଳ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ସୀମିତ ବୋଲି କହିଛନ୍ତି

କୃଷକମାନଙ୍କଠାରୁ ସର୍ବନିମୁ ସହାୟକ ମୂଲ୍ୟରେ ଖାଦ୍ୟଶସ୍ୟ ସଂଗ୍ରହ କରାଯିବ ଓ ସରକାର କୃଷିଜାତ ପଦାର୍ଥଗୁଡ଼ିକର ସଂଗ୍ରହ କ୍ରାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇ ସେ କହିଛନ୍ତି ବିରୋଧୀ ଦଳମାନେ ଅପପ୍ରଚାର କରିବାରୁ ନିବୃତ ରହିବା ଉଚିତ୍ କୃଷକ ଓ ଖାଉଟିମାନଙ୍କ ମଝିରୁ ମଧ୍ୟସ୍ଥମାନଙ୍କୁ ହଟାଇ ଦିଆଗଲେ କଳାଧନର କାରବାର ହୋଇପାରିବ ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି କୃଷି କ୍ଷେତ୍ରର ତିନୋଟି ଯାକ ବିଲ୍ କୃଷକମାନଙ୍କୁ ଅଧିକ ସ୍ୱାଧୀନତା ଦେବା ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ଦେଶର ଯେକୌଣସି ଭାଗରେ ବିକ୍ରୟ କରିବାକୁ ସେମାନଙ୍କୁ ସୁଯୋଗ ଦେବାକୁ ଉଦ୍ଦିଷ୍ଟ

ମନ୍ତ୍ରଶାଳୟ କହିଛି ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ପ୍ରସ୍ତାବ ମିଳିବା ପରେ ସେମାନଙ୍କୁ ମଞ୍ଜୁରୀ ପ୍ରଦାନ କରାଯିବ

ଅନ୍ୟ ରାଜ୍ୟଗୁଡ଼ିକରୁ ଧାନ ସଂଗ୍ରହ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି

ଜାବଡେକର ପଲ୍ୟୁସନ୍ କଣ୍ଟ୍ରୋଲ୍ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଦିଲ୍ଲୀ ଓ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରଦୃଷଣ ସ୍ତର କମ୍ କରିବା ପାଇଁ ବିଭିନ୍ନ ଏଜେନ୍ନୀ ଦ୍ୱାରା କରାଯାଇଥିବା କାର୍ଯ୍ୟର ଅକ୍ଟୋବର ପହିଲାରୁ ସମୀକ୍ଷା କରାଯିବ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ଦିଲ୍ଲୀ ହରିଆଣା ରାଜସ୍ଥାନ ଉତ୍ତରପ୍ରଦେଶ ଓ ପଞ୍ଜାବର ଲୋକମାନେ ଶୀତ ରତୁରେ ବାୟୁ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି କୃଷକମାନଙ୍କ ଦ୍ୱାରା ଫସଲ ଅବଶେଷ ଜଳାଯିବା ଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି

ମନ୍ତ୍ରୀ କହିଛନ୍ତି ଅକ୍ଟୋବର ପହିଲାରେ ହେବାକୁ ଥିବା ବୈଠକରେ ପଞ୍ଜବ ହରିଆଣା ରାଜସ୍ଥାନ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ପରିବେଶ ମନ୍ତ୍ରୀ ଓ ଅନ୍ୟ ଅଫିସରମାନେ ଅନ୍ଲାଇନ୍ ଜରିଆରେ ଅଂଶଗ୍ରହଣ କରିବେ କୋବିଡ୍ ଷ୍ଟାଟସ୍ ଦେଶରେ କୋବିଡରୁ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ଓ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି

ଗତ ମାସେ ଧରି ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇ ଶତକଡ଼ା ଶହେଭାଗକୁ ଅତିକ୍ରମ କରିଯାଇଛି

ସଂକ୍ରମିତମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଏବଂ ଆଇସିୟୁ ଡାକ୍ତରମାନଙ୍କର ଚିକିତ୍ସା ପଦ୍ଧତି ଯୋଗୁଁ ଆରୋଗ୍ୟ ହାରରେ ଏଭଳି ବୃଦ୍ଧି ଘଟିଛି ବ୍ୟାପକ ନମୁନା ପରୀକ୍ଷା ମାଧ୍ୟମରେ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଫଳପ୍ରଦ ଚିକିତ୍ସା କରାଯାଉଛି ଓ ଗୃହ ମଧ୍ୟରେ ପୂଥକ ହୋଇ ରହିଥିବା ସଂକ୍ରମିତ ବ୍ୟକ୍ତି ଏବଂ ହସ୍ୱିଟାଲ ଛଡ଼ା ଅନ୍ୟାନ୍ୟ ପୂଥକୀକରଣ କେନ୍ଦ୍ରରେ ଥିବା ସଂକ୍ରମିତ ବ୍ୟକ୍ତିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି